ସୀତାରମଣ କରିଡର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାମିଲନାଡୁର ତିରୁଚିରାପଲିଠାରେ ଏକ ପ୍ରତିରକ୍ଷା ଉଦ୍ୟୋଗ କରିଡରକୁ ଉଦ୍ଘାଟନ କରିବେ ତାଙ୍କ ଉପସ୍ଥିତିରେ ତିନୋଟି ପ୍ରତିରକ୍ଷା ସଂକ୍ରାନ୍ତ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ ପରେ ମନ୍ତ୍ରୀ ସୀତାରମଣ କୋଏମ୍ଘାଟୁର୍ ପ୍ରତିରକ୍ଷା ଇନୋଭେସନ୍ ହବ୍କୁ ମଧ୍ୟ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟନ କରିବେ ଉତ୍ତରପ୍ରଦେଶର ଅଲ୍ଲୀଗଡ଼ ପରେ ତାମିଲନାଡୁର ତିରୁଚିରାପଲି ଦେଶର ଦ୍ୱିତୀୟ ପ୍ରତିରକ୍ଷା କରିଡର ଅଲ୍ଲୀଗଡ଼ କରିଡରଟି ଗତବର୍ଷ ଉଦ୍ଘାଟିତ ହୋଇଥିଲା ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ପାଇଁ ଶିଳ୍ପଦ୍ୟୋଗ ପ୍ରତିଷ୍ଠା ନିମନ୍ତେ କରିଡର ବ୍ୟବସ୍ଥା କରିବାକୁ ଗତ କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା

ସେଗୁଡ଼ିକ ହେଲା ତ୍ରିଚି ସେଲମ୍ ହସୁର୍ କୋବାଇ ମଦୁରାଇ ଓ ଚେନ୍ନାଇ ଏହିସବୁ ଶିଳ୍ପାଞ୍ଚଳରୁ ଯୁଦ୍ଧ ବିମାନରେ ବ୍ୟବହୃତ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇ ଉତ୍ପାଦନ କରାଯିବ ପିଏମ୍ ସିନେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ସିନେମା ବିଦେଶରେ ସଫଳତାର ସହ ଭାରତର ସୁନାମ ପ୍ରତିଷ୍ଠା କରିଛି ଏହା ଭାରତର କୋମଳ ଶକ୍ତିର ପରିଚୟ ଦିଏ ଦେଶର ଏହି ମନୋର୍ଚ୍ଚନକାରୀ ଉଦ୍ୟୋଗ ମାନବିକ ଆବେଗର ବିଭିନ୍ନ ବିଭାବକୁ ସଫଳତାର ସହ ସମଗ୍ର ବିଶ୍ୱରେ ପ୍ରତିନିଧିତ୍ୱ କରୁଛି ମୁମ୍ୟଇଠାରେ ଚଳଚ୍ଚିତ୍ର ପ୍ରଭାଗ ପରିସରରେ ଦେଶର ପ୍ରଥମ ଜାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ରାଜକପୁର୍ଙ୍କ ଉଦାହରଣ ଦେଇ କହିଛନ୍ତି ତାଙ୍କ ଅଭିନୀତ ଚଳଚ୍ଚିତ୍ର ସମଗ୍ର ବିଶ୍ୱରେ ଲୋକପ୍ରିୟ ସାଂପ୍ରତିକ ଚଳଚ୍ଚିତ୍ର ସମ୍ବହର ବାସ୍ତବତା ଏବଂ ବାର୍ତ୍ତା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ସେ କହିଥିଲେ ଏଥିରେ ନୂଆ ଭାରତର ଆତ୍ମବିଶ୍ୱାସ ରହିଛି ଭାରତରେ ଅଜସ୍ର ସମସ୍ୟା ଓ ଆହ୍ୱାନ ରହିଥିଲେ ବି ସେସବୁର ସମାଧାନ ପାଇଁ ଉପାୟ ଥିବା କଥା ଏହିସବୁ ଚଳଚ୍ଚିତ୍ର ବାର୍ତ୍ତା ଦେଉଛି ଚଳଚ୍ଚିତ୍ରକୁ ଏକ ନିରବ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ମଣିଷର ମନରେ ନୂଆ ଭାବନା ଚେତନା ବିଚାରବୁଦ୍ଧି ଆଶିବାରେ ଏକ ଅଣୁ ଘଟକର କାମ କରିଥାଏ ପର୍ଯ୍ୟଟନ ଏବଂ ନିଯୁକ୍ତି ସୃଷ୍ଟିରେ ଚଳଚ୍ଚିତ୍ର ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସବ୍ କା ସାଥ୍ ସବ୍ କା ବିକାଶ ନୀତିରେ ଚଳଚ୍ଚିତ୍ର ଉଦ୍ୟୋଗ ରାଷ୍ଟ୍ର ଗଠନରେ ନିଜକୁ ସମର୍ପିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ

ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତର ହାଜିରାଠାରେ ଗତକାଲି ଏଲ୍ ଆଣ୍ଡ୍ ଟି କମ୍ପାନିର ଏକ ସାମରିକ ଉତ୍ପାଦନ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି କାରଖାନା ନିର୍ମାଣ କରାଯାଇଛି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ନବସାରୀଠାରେ ନିରାଲି କ୍ୟାନ୍ସର ହସ୍କିଟାଲ୍ର ଶ୍ରୁଭ ଦେଇଥିଲେ ଏହା ଫଳରେ ଦକ୍ଷଣ ଗୁଜରାଟର ଲୋକେ ବିଶେଷ ଉପକୃତ ହେବେ ଏହାଛଡ଼ା ସିଲଭାସାର ସାଏଲିଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ମେଡ଼ିକାଲ କଲେଜର ଶୁଭ ଦେଇଥିଲେ ଏହା ହେବ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗରହାବେଳିର ପ୍ରଥମ ମେଡ଼ିକାଲ କଲେଜ

ଦୁର୍ନୀତି ବିରୁଦ୍ଧରେ ତାଙ୍କର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ କିଚି ଲୋକ କ୍ରୋଧ ହୋଇଛନ୍ତି ସର୍ବସାଧାରଣଙ୍କ ଅର୍ଥ ଲୁଟିବାରେ ବିଫଳ ହେଉଥିବା ଲୋକମାନେ ଏବେ ମହା ଗଠବନ୍ଧନ ନାମରେ ମେଣ୍ଟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆକ୍ଷେପ କରିଛନ୍ତି ଏହି ମେଣ୍ଟ ତାଙ୍କ ସରକାର ବିରୁଦ୍ଧରେ ନୁହେଁ ବର୍ଚ୍ଚ ଜନତାଙ୍କ ବିରୁଦ୍ଧରେ ବୋଲି ସେ କହିଛନ୍ତି ପିଏମ୍ ଗୋଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୋଆ ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଜେପି ବୃଥ୍ ସ୍ତରୀୟ କର୍ମୀଙ୍କ ସହିତ ଆଜି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ କଥାବାର୍ଭା କରିବେ ଆକାଶବାଣୀକୁ ଏ ସଂପର୍କରେ ସୂଚନା ଦେଇ ଦକ୍ଷିଣ ଗୋଆ ସାଂସଦ ନରେନ୍ଦ୍ର ସୱାଇକର କହିଛନ୍ତି ଯେ ମାର୍ଗାଓସ୍ଥିତ ବହୁମୁଖୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦଳର ପ୍ରାୟ ପାଞ୍ଚ ହଜାର ବୁଥ୍ସରୀୟ କର୍ମୀ ଯୋଗଦେବେ

ଦିବ୍ୟାଙ୍ଗ ଭିପି ଉପରାଷ୍ଟ୍ରପତି ଏମ୍ଭେଙ୍କୟା ନାଇଡୁ କହିଛନ୍ତି ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ହେଲେ ପ୍ରଥମେ ସେମାନଙ୍କ ପ୍ରତି ଥିବା ପାତର ଅନ୍ତର ବିଚାରକୁ ଦୂର କରିବାକୁ ପଡ଼ିବ ଗତକାଲି ହାଇଦ୍ରାବାଦଠାରେ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଭିନ୍ନକ୍ଷମ ମାନଙ୍କ ପ୍ରତି ପାତର ଅନ୍ତର କିମ୍ବା ସେମାନଙ୍କୁ ଦୁର୍ବ୍ୟବହାର କରିବାର ଅଧିକାର କାହାରି ନାହିଁ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରି ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନର ସୁଯୋଗ ଦେବା ନିମନ୍ତେ ସର୍ବସାଧାରଣ ସମାଜ ଓ ପ୍ରତିଷ୍ଠାନ ସମ୍ଭହ ଆଗେଇ ଆସିବାକୁ ସେ ଆହ୍ବାନ ଜଣାଇଛନ୍ତି

ଗତକାଲି ଗାନ୍ଧିନଗରଠାରେ ଅନୁଷ୍ଠିତ ଭାଇବ୍ରାଷ୍ଟ୍ ଗୁଜରାଟ ଗ୍ଲୋବାଲ୍ ସମିଟିରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ପ୍ରଭୁ କହିଛନ୍ତି ତାଙ୍କ ବିଭାଗ ଯେଉଁ କାର୍ଯ୍ୟସ୍କଚୀ ପ୍ରସ୍ତୁତ କରିଛି ସେଥିରେ ସେବାକ୍ଷେତ୍ର କୃଷି ଓ ମାନୁଫାକ୍ଚରିଂ ଉଦ୍ୟୋଗର କାରବାର ଓ ପ୍ରଦର୍ଶନ ତ୍ୱରାନ୍ଧିତ ହେବ ଆଫ୍ରିକା ଓ ଲାଟିନ୍ ଆମେରିକାର ଦେଶଗୁଡ଼ିକୁ ଭାରତର ରପ୍ତାନୀ ବଢ଼ିଛି ଏଥିସହିତ ଭାରତୀୟ ରପ୍ତାନୀ ବାଣିଜ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି

ଏହା ଫଳରେ ଦେଶର ବିମାନପଥ ସମଗ୍ର ବିଶ୍ୱ ସହ ଯୋଡ଼ି ହୋଇଯିବ ଗୁଜରାଟର ଢୋଲେରା ଓ ଅଙ୍କଲେଶ୍ୱରଠାରେ ଦୁଇଟି ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ମଧ୍ୟ ରାଜିନାମା ହୋଇଥିବା ସେ ସ୍ଟଚନା ଦେଇଥିଲେ

ବିଇ ଓ ବି ଟେକ୍ ପଢ଼ିବା ପାଇଁ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷାକୁ ପ୍ରଥମଥର ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ନୀ ଏନ୍ଟିଏ ମାଧ୍ୟମରେ କରାଯାଇଛି ଆଗରୁ ଏହା ସିବିଏସ୍ଇ ଦ୍ୱାରା ପରିଚାଳିତ ହେଉଥିଲା

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡେକର କହିଛନ୍ତି ଏନ୍ଟିଏ ରେକର୍ଡ ସମୟ ମଧ୍ୟରେ ଫଳ ପ୍ରକାଶ କରିଛି

ଏହି ପ୍ରଥମ ପରୀକ୍ଷାରେ ଯେଉଁମାନେ ଅକୃତକାର୍ଯ୍ୟ ହୋଇଥିବେ ସେମାନେ ଏପ୍ରିଲ୍ରେ ହେବାକୁ ଥିବା ପରୀକ୍ଷାରେ ଭାଗନେବାକୁ ସ୍ତ୍ରଯୋଗ ପାଇବେ ଜେକେ ଆଟାକ୍ ଜାମ୍ମୁ ଓ କାଶ୍ମୀରର କୁଲ୍ଗାଓଁ ଜିଲ୍ଲା ଅନ୍ତର୍ଗତ ୟାରିପୋରା ଥାନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ସୁରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ ଯେ କେତେକ ଆତଙ୍କବାଦୀ ଏହି ଥାନା ଉପରକୁ ଗ୍ରେନେଡ୍ ପକାଇଥିଲେ ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଜେସ୍ ଇ ମହମ୍ମଦ ନିଜକୁ ଦାୟୀ କରିଛି

ଗତକାଲି ସିମ୍ଳାଠାରେ ଅନୁଷ୍ଠିତ ମନ୍ତିମଣ୍ଡଳ ବୈଠକରେ ଏ ସଂପର୍କରେ ଏକ ପ୍ରସ୍ତାବ ଗୃହୀତ ହୋଇଛି

ରାଓ ଆୱାର୍ଡ ବିଶିଷ୍ଟ ବୈଜ୍ଞାନିକ ତଥା ଭାରତ ରତ୍ନ ସିଏନ୍ଆର୍ ରାଓ ବସ୍ତୁଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଥମ ଶେଖ୍ ସାଉଦ୍ ଆନ୍ତର୍ଜାତିକ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସର ଆଧୁନିକ ବସ୍ତୁ ପ୍ରତିଷ୍ଠାନ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ଜବାହରଲାଲ ନେହେରୁ ଆଧୁନିକ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପକ୍ଷରୁ ଏ ସଂପର୍କରେ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ପ୍ରରସ୍କାର କମିଟି ସର୍ବସମ୍ମତି କ୍ମେ ପ୍ଫେସର ରାଓଙ୍କ ନାମ ମନୋନୟନ କରିଛନ୍ତି ପୁରସ୍କାର ବାବଦରେ ଏକଲକ୍ଷ ଆମେରିକୀୟ ଡଲାର ଏକ ପଦକ ଓ ଫଳକ ପ୍ରଦାନ କରାଯିବ

ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଆଜି ପୁଣେଠାରେ ଉଦ୍ଯାପିତ ହେବ

ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ